ଆସନ୍ତା ଗୁରୁବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି

ନାମାଙ୍କନପତ୍ର ଦାଖଲ ଆସିକା ଲୋକସଭା ଆସନ ପାଇଁ ସିପିଆଇ ପକ୍ଷରୁ ରାମକୃଷ୍ଡ ପଣ୍ତା ଗତକାଲି ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି

ଅନ୍ୟ ପକ୍ଷରେ କେତେକ ସ୍ଥାନରେ କାଳବେଶାଖୀର ମଧ୍ଧ ସୟାବନା ରହିଛି ବୋଲି ପାଶିପାଗ ବିଭାଗ କହିଛି